ପିଏମ୍ ହରିୟାଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣାର କୁରୁକ୍ଷେତ୍ରଠାରେ ବିଭିନ୍ନ ଉନ୍ୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ଝାଝର୍ ଜିଲ୍ଲାର ଭାଦ୍ସାଠାରେ ପ୍ରତିଷ୍ଠିତ ଜାତୀୟ କର୍କଟ ପ୍ରତିଷ୍ଠାନକୁ ସେ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ଏହି ଅତ୍ୟାଧୁନିକ କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଝାଝର୍ ଏମ୍ସ୍ ପରିସର ମଧ୍ୟରେ ସ୍ଥାପନ କରାଯାଇଛି

ଏକ ସରକାରୀ ବିବୃଭିରେ କୁହାଯାଇଛି ଶ୍ରୀ ମୋଦି ଫରିଦାବାଦ୍ଠାରେ ଇଏସ୍ଆଇସି ମେଡିକାଲ୍ କଲେକ୍ ଓ ହସ୍କିଟାଲ୍ ମଧ୍ୟ ଉଦ୍ଘାଟନ କରିବେ ଉତ୍ତର ଭାରତର ଏହା ପ୍ରଥମ ଇଏସ୍ଆଇସି ମେଡିକାଲ୍ କଲେଜ୍ ଓ ହସ୍କିଟାଲ୍

ଇଏସ୍ଆଇସି ବୀମାଭୁକ୍ତ ବ୍ୟକ୍ତି ଏବଂ ଉପକୃତ ହେବାକୁ ଥିବା ସେମାନଙ୍କର ପରିବାରବର୍ଗ ବିଶେଷକରି ଦେଶର ଶ୍ରମିକ ଏବଂ ସେମାନଙ୍କ ଉପରେ ନିର୍ଭରଶୀଳ ପରିବାରବର୍ଗଙ୍କୁ ସାମାଜିକ ସ୍ୱରକ୍ଷା ପ୍ରଦାନ କରିଥାଏ ପ୍ରଧାନମନ୍ତ୍ରୀ ପଞ୍ଚକ୍ରଲାର ଶ୍ରୀମାତା ମନ୍ସା ଦେବୀ ମନ୍ଦିର ପରିସରରେ ପ୍ରତିଷ୍ଠିତ ହେବାକ୍ ଥିବା ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନର ମଧ୍ୟ ଶିଳାନ୍ୟାସ କରିବେ ଏହା ଆୟୁର୍ବେଦ ଚିକିତ୍ସା ଶିକ୍ଷା ଏବଂ ଗବେଷଣାପାଇଁ ଏକ ଜାତୀୟ ସ୍ତରର ପ୍ରତିଷ୍ଠାନ ହେବ କୁରୁକ୍ଷେତ୍ରଠାରେ ଶ୍ରୀକ୍ରିଷ୍ଣା ଆୟୁଷ୍ ବିଶ୍ୱବିଦ୍ୟାଳୟର ମଧ୍ୟ ଶ୍ରୀ ମୋଦି ଭିଭିପ୍ରସ୍ତର ସ୍ଥାପନ କରିବେ ଭାରତୀୟ ଚିକିତ୍ସା ପଦ୍ଧତି ସମ୍ପର୍କିତ ଏହି ବିଶ୍ୱବିଦ୍ୟାଳୟ ହରିୟାଣା ତଥା ଭାରତରେ ଏହି ଧରଣର ପ୍ରଥମ ବିଶ୍ୱବିଦ୍ୟାଳୟ ହେବ କର୍ଷାଲ୍ଠାରେ ଶ୍ରୀ ମୋଦି ପଶ୍ଡିତ ଦୀନ୍ ଦୟାଲ୍ ଉପାଧ୍ୟାୟ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ମଧ୍ୟ ଆଧାର ଶିଳା ରଖିବେ ପାନିପତ୍ରେ ପାନିପତ୍ ଯ୍ରଦ୍ଧ ସଂଗ୍ରହାଳୟର ମଧ୍ୟ ସେ ଭିଭିପ୍ରସ୍ତର ସ୍ଥାପନ କରିବେ ପାନିପତ୍ ଯୁଦ୍ଧର ପରାକ୍ରମୀମାନଙ୍କ ସମ୍ମାନାର୍ଥେ ଏହି ସଂଗ୍ରହାଳୟ ପ୍ରତିଷ୍ଠା କରାଯାଉଛି

ସେ କୂର୍ରକ୍ଷେତ୍ରରେ ଆୟୋଜିତ ସ୍ୱଚ୍ଛ ସୁନ୍ଦର ଶୌଚାଳୟ ପ୍ରଦର୍ଶନୀ ପରିଦର୍ଶନ କରିବେ ଏବଂ ସେଠାରେ ଏକ ଜନସଭାରେ ଉଦ୍ବୋଧନ ଦେବେ ଡେରା ବାବା ନାନକ ପାକିସ୍ତାନ ସ୍ଥିତ କର୍ତ୍ତାରପୁର ସାହିବ୍ ଗୁରୁଦ୍ୱାରା ପରିଦର୍ଶନପାଇଁ ପଞ୍ଜାବର ଗୁରୁଦାସପୁର କିଲ୍ଲାରେ ଥିବା ଡେରା ବାବା ନାନକ ତନଖବ ଫାଟକକୁ କେନ୍ଦ୍ର ସରକାର ଦେଶାନ୍ତରଣ କେନ୍ଦ୍ରର ମାନ୍ୟତା ପ୍ରଦାନ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା କ୍କାରି ବିଜ୍ଞପ୍ତି ଅନୁଯାୟୀ ବୈଧ ପ୍ରମାଣପତ୍ର ଥିବା ଯାତ୍ରୀମାନେ ସେହି କେନ୍ଦ୍ର ଦେଇ ଯିବା ଆସିବା କରିପାରିବେ ଗତକାଲିଠାରୁ ସେହି କେନ୍ଦ୍ରରେ ଅଧିକାରୀ ନିଯୁକ୍ତ କରାଯାଇଛି

ବର୍ତ୍ତମାନର ସିଏଜି ଶ୍ରୀ ମେହରିଷି ରାଫେଲ୍ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ କଥାବାର୍ତ୍ତା ସମୟରେ ଅର୍ଥ ସଚିବ ଥିବାରୁ ରାଫେଲ୍ ଚୁକ୍ତିର ଅଡିଟ୍ ରିପୋର୍ଟରୁ ନିଜକୁ ବାଦ୍ ଦେବା ଉଚିତ ବୋଲି କଂଗ୍ରେସର ଅଭିଯୋଗ ପୃଷଭୂମିରେ ଏହି ସ୍ୱଷ୍ଟୀକରଣ ଦିଆଯାଇଛି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି ଏହି ଅଭିଯୋଗ ସମ୍ପର୍ଶ୍ଣ କପୋଳକ୍ଷିତ ଏବଂ ଅବାସ୍ତବ କୁମାର କୋଣ୍ଟିନିଙ୍ଗ୍ କୋଲ୍କାତା ପୁଲିସ୍ କମିଶନର ରାଜୀବ କୁମାରଙ୍କୁ ଆଜି ମେଘାଳୟର ଶିଳଂସ୍ଥିତ ସିବିଆଇ କାର୍ଯ୍ୟାଳୟରେ କ୍ରମାଗତ ଚତୁର୍ଥ ଦିନ ଧରି ସିବିଆଇ ଜେରା କରିବ ଶାରଦା ଚିଟ୍ଫଣ୍ଡ୍ ମାମଲାରେ ଶ୍ରୀ କୁମାରଙ୍କୁ ଜେରା କରାଯିବ ପୂର୍ବତନ ଟିଏମ୍ସି ସାଂସଦ କୁନାଲ୍ ଘୋଷଙ୍କୁ ଗତକାଲି ପଚରା ଉଚରା ଶେଷ ହୋଇଥିବାବେଳେ ରାଜୀବ୍ କୁମାରଙ୍କୁ ଗୋଟିଏ ଦିନ ଅଧିକ ଜେରା କରାଯିବ ଆଜି ତାଙ୍କୁ ସିବିଆଇ ରୋଜ୍ ଭ୍ୟାଲି ଠକେଇ ମାମଲା ବିଷୟରେ ଜେରା କରିବାର ସମ୍ଭାବନା ରହିଛି ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ୱାରା ସିବିଆଇକୃ ଏହି ମାମଲାର ତଦନ୍ତ ଦାୟିତ୍ୱ ହସ୍ତାନ୍ତର ପୂର୍ବର୍ ପଶ୍ଚିମବଙ୍ଗ ମ୍ରଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଦ୍ୱାରା ଗଠିତ ଏସ୍ଆଇଟିର ମ୍ରଖ୍ୟ ଭାବେ ଶ୍ରୀ କ୍ରମାର ଏହି ଘଟଣାର ତଦନ୍ତ କରିଥିଲେ ସେ ଏସ୍ଆଇଟି ମୁଖ୍ୟ ଥିବାବେଳେ ପ୍ରମାଣ ଅଦଳ ବଦଳ କରିବା ଅଭିଯୋଗ ରହିଛି

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ବିକ୍ଷେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କୁ ତାଙ୍କର ଆବେଦନ ପୁନର୍ବାର ପ୍ୟାନେଲ୍ ନିକଟରେ ରଖିବାପାଇଁ କହିଛନ୍ତି ଶ୍ରୀ ଉପାଧ୍ୟାୟ ତାଙ୍କର ଆବେଦନରେ ସଂଖ୍ୟାଲଘୁ ଶବ୍ଦର ସଂଜ୍ଞା ପୁନର୍ନିର୍ଦ୍ଧାରଣ କରାଯିବାପାଇଁ କହିଥିଲେ ଏହାକୁ ସମଗ୍ର ଦେଶ ପରିବର୍ତ୍ତେ ଏକ ରାଜ୍ୟର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଜନସଂଖ୍ୟା ଭିତ୍ତିରେ କରାଯିବାପାଇଁ ସେ ଆବେଦନରେ ଉଲ୍ଲେଖ କରିଥିଲେ ସେ କହିଥିଲେ ଜାତୀୟ ଜନସଂଖ୍ୟା ତଥ୍ୟ ଅନୁସାରେ ହିନ୍ଦୁମାନେ ସଂଖ୍ୟାବହୁଳ ସମ୍ପ୍ରଦାୟ ବିବେଚିତ ହେଉଥିବାବେଳେ ଉତ୍ତର ପୂର୍ବାଞ୍ଚଳ ଓ କମ୍ମ କାଶୁୀର ଭଳି ରାଜ୍ୟରେ ସେମାନେ ସଂଖ୍ୟାଲଘ୍ର ରହିଛନ୍ତି ସେ କହିଥିଲେ ସେହି ରାଜ୍ୟଗ୍ରଡ଼ିକରେ ସଂଖ୍ୟାଲଘ୍ର ସମ୍ପ୍ରଦାୟଗ୍ରଡ଼ିକ୍ ଯେଉଁସବୁ ସୁବିଧା ମିଳିବା କଥା ସେଥିରୁ ହିନ୍ଦୁ ସମ୍ପ୍ରଦାୟର ଲୋକମାନେ ବଞ୍ଚତ ହେଉଛନ୍ତି ସେ ଦୂଷ୍ଟିରୁ ସଂଖ୍ୟାଲଘୁ ଶବ୍ଦର ସଂଜ୍ଞା ପୁନଃ ନିର୍ଦ୍ଧାରିତ ହେବା ଆବଶ୍ୟକ ଇଡି ବାଡ୍ରା ବିକାନେର କମି ଦୂର୍ନୀତି ମାମଲାରେ ପଚରା ଉଚରା ପାଇଁ ଆଜି କଂଗ୍ରେସ ମହାସଚିବ ପ୍ରିୟଙ୍କା ଭାଡ୍ରାଙ୍କ ସ୍ୱାମୀ ରବର୍ଟ ଭାଡ୍ରା ଏବଂ ତାଙ୍କ ମା' ରାଜସ୍ଥାନର କୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାକର ହେବେ ଏହାକୁ ମିଶାଇ ରବର୍ଟ ଭାଡ୍ରା ଚତୁର୍ଥ ଥର ଲାଗି ଇଡିରେ ହାକର ହେଉଛନ୍ତି

ରାଜସ୍ଥାନ ଉଚ୍ଚ ନ୍ୟାୟାଳୟ ରବର୍ଟ ଭାଡ୍ରା ଓ ତାଙ୍କ ମା'ଙ୍କୁ ଜୟପୁର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇ ସହଯୋଗ କରିବାକୁ କହିଛନ୍ତି ଏହି ମାମଲାରେ ଇଡି ତିନି ଥର ଭାଡ୍ରାଙ୍କୁ ସମନ କରିଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ ପରେ ଇଡି ଏ ନେଇ କୋର୍ଟର ଦ୍ୱାରସ୍ଥ ହୋଇଥିଲେ ବାଜପାୟୀ ପୋଟ୍ରେଟ୍ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ ଆଜି ପାର୍ଲାମେଣ୍ଟର କେନ୍ଦ୍ରୀୟ ସଭାଗୃହରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ପ୍ରର୍ଷାବୟବ ପ୍ରତିକୃତ୍ତି ଅନାବରଣ କରିବେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ବିଭିନ୍ନ ରାଜନୈତିକ ଦଳର ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ

ଶାହା ନାଇଡ଼ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା କହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ଜନସାଧାରଣଙ୍କ ଆସ୍ଥା ସମ୍ପର୍ଷର୍ଣରପେ ହରାଇ ବସିଛନ୍ତି ଯାହାଫଳରେ ସେ ବିଭିନ୍ନ ବର୍ଗର ଲୋକମାନଙ୍କୁ ଖୁସି କରିବା ପାଇଁ ବିଭିନ୍ନ ଲୋଭନୀୟ ଯୋଜନାମାନ ଘୋଷଣା କରୁଛନ୍ତି ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କୁ ଏକ ଖୋଲା ଚିଠିରେ ବିକେପି ମୁଖ୍ୟ କହିଛନ୍ତି ଶ୍ରୀ ନାଇଡୁ ବହୁବାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି ନିଜର ଅପାରଗତାକୁ ଘୋଡ଼ାଇବାପାଇଁ ବିକେପି ନେତୃତ୍ୱ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଦୁଷ୍କଚାର ଚଳାଇଛନ୍ତି ଶ୍ରୀ ଶାହା କହିଛନ୍ତି ଦଳର ପ୍ରତିଷ୍ଠାତା ଏନ୍ଟି ରାମାରାଓ ଯେଉଁ କଂଗ୍ରେସ ବିରୋଧୀ ମୂଳଦୁଆ ଉପରେ ଏହି ଦଳ ପ୍ରତିଷ୍ଠା କରିଥିଲେ ପିଡିପି ନେତା ଏହାକୁ ନଷ୍ଟ କରିଦେଇଛନ୍ତି ସେ ଅଭିଯୋଗ କରିଛନ୍ତି ରାଜ୍ୟକୁ ବିଭାଜନ କରିବା ସମୟରେ କଂଗ୍ରେସ ଆନ୍ଧ୍ରପ୍ରଦେଶର ଜନସାଧାରଣଙ୍କୁ ପ୍ରତାରିତ କରିଛି ଏବଂ ଏବେ ପିଡିପି ନେତା ସେହି କଂଗ୍ରେସକୁ କ୍ଷମତାକୁ ଆଣିବାପାଇଁ ପ୍ରୟାସ କରୁଛନ୍ତି

ଏକ ଟ୍ୱିଟ୍ରେ ଶ୍ରୀମତୀ ସ୍ୱରାଜ ଏଭଳି ନିଷ୍କଭି ପଇଁ ଆବୁଧାବିକୁ ଧନ୍ୟବାଦ ଜଣାଇଛନ୍ତି ଗତ ଶନିବାର ଦିନ ଆବୁଧାବି ନ୍ୟାୟିକ ମନ୍ତ୍ରଣାଳୟ ଆରବୀ ଏବଂ ଇଂରାଜୀ ଭାଷା ପରେ ହିନ୍ଦୀ ଭାଷାକୁ ତୃତୀୟ କାର୍ଯ୍ୟାଳୟ ଭାଷା ଗ୍ରହଣ କରିଥିବା ଘୋଷଣା କରିଥିଲେ

ପ୍ରଧାନମନ୍ତ୍ରୀଙ୍କ ଆର୍ଥକ ପରାମର୍ଶଦାତା ପରିଷଦ ପକ୍ଷରୁ ଜାରି ଏକ ବିବୃଭିରେ କୁହାଯାଇଛି ଏହି ଭାରତ ନରଓ୍ବେ ସାମୁଦ୍ରିକ ପ୍ରଦୃଷ୍ଟଣ ପଦକ୍ଷେପ ଦ୍ରୁତ ଭାବରେ ବୃଦ୍ଧି ପାଉଥିବା ପରିବେଶଗତ ସମସ୍ୟା ଭାବରେ ଉଭା ହୋଇଥିବା ସାମୁଦ୍ରିକ ପ୍ରଦୂଷଣକୁ ପ୍ରତିହତ କରିପାରିବ

ମହିଳା ସିଙ୍ଗଲ୍ସ୍ରେ ଗତଥରର ଚାମ୍ପିୟନ୍ ସାଇନା ନେହୱାଲ୍ ଏବଂ ରନ୍ର୍ସ ଅପ୍ ପିଭି ସିନ୍ଧୁ ମୁଖ୍ୟ ଆକର୍ଷଣ ରହିବେ ଆହତ କାରଣରୁ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁ ନ ଥିବା ଗତଥରର ପୁରୁଷ ସିଙ୍ଗଲ୍ସ୍ ଚାମ୍ପିୟନ୍ ଏଚ୍ଏସ୍ ପ୍ରଶୟ ଓ ରନର୍ସ ଅପ୍ କିଦାୟୀ ଶ୍ରୀକାନ୍ତଙ୍କ ଅନୁପସ୍ଥିତିରେ ପୂର୍ବତନ ଚାମ୍ପିୟନ୍ ସମୀର ବର୍ମା ଓ ପାରୁପଲ୍ଲି କାଶ୍ୟପ୍ ପୁରୁଷ ବିଭାଗର ପ୍ରମୁଖ ଖେଳାଳି ଭାବେ ପ୍ରତିଯୋଗିତା କରିବେ